ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ମଧ୍ଧ ସରକାରଙ୍କୁ ସମାଲୋଚନା କରାଯାଇଛି

ଏ ନେଇ ଗଣଶିଷା ମନ୍ତୀ ସମୀର ରଞ୍ଚନ ଦାଶ ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଗୋପାଳପୁର ବେଳାଭ୍ରମିଠାରୁ ସୁନାପୁର ବେଳାଭ୍ମି ପର୍ଯ୍ୟନ୍ତ ପୋଲିସ ଫୋର୍ସ ମୁତୟନ ରହି ସମୁଦ୍ର ପଟରୁ ଅନୁପ୍ରବେଶକାରୀଙ୍କୁ କିପରି ରୋକାଯାଇ ପାରିବ ତାହାର ରଣକୌଶଳ ଶିକ୍ଷିବା ସହ ସତର୍କ ନଜର ରଖୁଛନ୍ତି

ଇ ସିଗାରେଟ୍ର ଉପାଦନ ଆମଦାନୀ ବିତରଣ ଏବଂ ବିଙ୍କାପନ ଉପରେ ମଧ ସରକାର କଟକଶା ଜାରି କରିଛନ୍ତି

ରାଇଘରଠାରେ ବିଜେପି ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷିତ ହୋଇଥିଲା

ନବ କାତ ଶିଶୁକନ୍ୟାଙ୍କୁ ଅୟୋଜିତ ସମାବେଶରେ ସ୍ୱାଗତ କରି ଅଭିଭାବକଙ୍କୁ ସମ୍ମର୍ଦ୍ଧିତ କରି ମାନପତ୍ର ଦିଆଯାଇଛି

କନ୍ୟା ସନ୍ତାନଙ୍କ ସୁରକ୍ଷା ସମୃଦ୍ଧି ଶିକ୍ଷା ଓ ସ୍ୱାସ୍ଥ୍ୟ ଦୂଷ୍କିରୁ ସଚେତନତା ପାଇଁ ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି

ସାମ୍ଭାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ନ୍ତନ ଆଇନ୍ ଲାଗୁ ହେବା ଫଳରେ ଲୋକେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମ ଉପରେ ଅଧିକ ସଚେତନତା ହେବା ଫଳରେ ଦୁର୍ଘଟଣା ସଂଖ୍ୟା ହ୍ରାସ ହେବ